ଶ୍ରୀଲଙ୍କାରେ ସାତ ଦିନ ପାଇଁ ଜରୁରୀ ପରିସ୍ଥିତି ଘୋଷଣା

ଏବଂ ସ୍କଲତାନ ଆଜଲାନ୍ ସାହା ହକିରେ ଭାରତ ଅଷ୍ଟ୍ରେଲିଆଠାରୁ ପରାସ୍ତ

ନ୍ନଆଦିଲ୍ଲୀରେ ଅନୁଷ୍ଠିତ ବିକେପି ସଂସଦୀୟ ବୋର୍ଡ଼ର ବୈଠକ ପରେ ସାମ୍ବାଦିକମାନଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୃମାର ଏହି ସ୍କଚନା ଦେଇଛନ୍ତି ଶ୍ରୀ କୃମାର କହିଛନ୍ତି ସମ୍ପ୍ରତି ତ୍ରିପ୍ରରା ନାଗାଲ୍ୟାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନରେ ବିଜେପିର ବିଜୟକ୍ତ ପ୍ରଧାନମନ୍ତ୍ରୀ ଏକ ଆଦର୍ଶଗତ ବିଜୟ ଭାବେ ଅଭିହିତ କରିଛନ୍ତି ସେହିପରି ଦେଶର ଉତ୍ତର ପୂର୍ବାଞ୍ଚଳର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ଦେଶବାସୀଙ୍କର ଆଶା ଓ ଆକାଂକ୍ଷାକ୍ର ପ୍ରରଣ କରିବା ଦିଗରେ ବିକେପି ସାଂସଦମାନେ କଠିନ ପରିଶ୍ରମ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି ଏଲ୍ଏସ୍ ଆଡ଼ଜର୍ଣ୍ଣ ବିଭିନ୍ନ ପ୍ରସଙ୍ଗରେ ବିରୋଧି ଦଳଗୁଡିକର ପ୍ରବଳ ହଟ୍ଟଗୋଳ ଯୋଗୁଁ ଆକ୍ଟି ଦିନକ ପାଇଁ ସଂସଦର ଉଭୟ ଗୃହକୁ ମୁଲତବୀ ରଖାଯାଇଛି ଆକି ମଧ୍ୟାହ୍ ପରେ ଗୃହକାର୍ଯ୍ୟ ପୁନର୍ବାର ଆରମ୍ଭ ହେବାମାତ୍ରେ କଂଗ୍ରେସ ତୃଶମୂଳ କଂଗ୍ରେସ ଟିଡିପି ଟିଆର୍ଏସ୍ ଏବଂ ଏଆଇଏଡିଏମ୍କେ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନିଜ ନିଜର ଦାବି ପୂରଣ କରିବାଲାଗି ସ୍କୋଗାନମାନ ଦେଇଥିଲେ କଂଗ୍ରେସ ଏବଂ ତୂଶମ୍ବଳ କଂଗ୍ରେସର ସାଂସଦମାନେ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ରେ ହୋଇଥିବା ଆର୍ଥକ ଅନିୟମିତତା ପ୍ରସଙ୍ଗ ଉତ୍ଥାପନ କରିବା ସହ ସରକାର ବିରୋଧି ସ୍ଲୋଗାନମାନ ଦେଇଥିଲେ

ଏଆଇଏଡିଏମ୍କେ ପକ୍ଷରୁ କାବେରୀ ପରିଚାଳନା ବୋର୍ଡ଼ ଗଠନ ଲାଗି ଦାବି କରାଯାଇଥିଲା ବାଚସ୍ୱତି ସୁମିତ୍ରା ମହାଜନ ପ୍ରତିବାଦ କରୁଥିବା ସାଂସଦମାନଙ୍କୁ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବା ସହ ଗୃହରେ ଶାନ୍ତି ବଜାୟ ରଖିବା ଲାଗି ବାରମ୍ଭାର ଅନୁରୋଧ କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍କତି ଆଜି ଦିନକ ଲାଗି ଗୃହକୁ ମୁଲତବୀ ଘୋଷଣା କରିଥିଲେ ଆର୍ଏସ୍ ଆଡ଼ଜର୍ଣ୍ଣ ସେହିଭଳି ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧି ଦଳ ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମାନ୍ୟତା ଏବଂ ହୀରା ବ୍ୟବସାୟି ନିରବ ମୋଦିଙ୍କ ଗିରଫ୍ ଦାବି କରି ହଟ୍ଟଗୋଳ କରିଥିଲେ ବାରମ୍ଭାର ଗୃହକୁ ମୁଲତବୀ ରଖିବା ପରେ ଶେଷରେ ଆଜି ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା

ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତକୁ ଫେରାଇ ଆଣିବାପାଇଁ ଦାବି କରି କଂଗ୍ରେସ ଓ ତୃଣମୂଳ କଂଗ୍ରେସ ସଦସ୍ୟମାନେ ସ୍ଲୋଗାନମାନ ଦେଇଥିଲେ ଅନ୍ୟପକ୍ଷରେ କାବେରୀ ପରିଚାଳନା ବୋର୍ଡ଼ ଗଠନ ଲାଗି ଏଆଇଏଡିଏମ୍କେ ଓ ଡିଏମ୍କେ ସଦସ୍ୟମାନେ ଦାବି କରିଥିବାବେଳେ ତେଲଗୁଦେଶମ୍ ପାର୍ଟିର ସାଂସଦମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ରାଜ୍ୟ ପାହ୍ୟା ପ୍ରଦାନ ଲାଗି ଦାବି କରିଥିଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ୍ ସରକାର ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡ଼ିକରେ ହୋଇଥିବା ଆର୍ଥିକ ଅନିୟମିତତା ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜି ଅଛନ୍ତି ବୋଲି କହିଥିଲେ ବଜେଟ୍ ଅଧିବେଶନ ବେଶ୍ ଗୁରୁତ୍ୱପୂର୍୍ଣ୍ଣ ଏବଂ ଆର୍ଥିକ ବିଲ୍ ଗୃହିତ କରିବାର କାର୍ଯ୍ୟକ୍ରମ ଥିବାରୁ ଗୃହ କାର୍ଯ୍ୟ ପରିଚାଳନାରେ ବିରୋଧୀ ଦଳମାନେ ସହଯୋଗ କରିବାକୁ ସେ କହିଥିଲେ ଗଭ୍ ପାର୍ଲ ସରକାର ସଂସଦରେ ଯେକୌଣସି ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ଗୃହ ପରିଚାଳନା ପାଇଁ ସହଯୋଗ କରିବା ନିମନ୍ତେ ଗୃହ ମଧ୍ୟରେ ପ୍ରଦର୍ଶନ କରୁଥିବା ବିରୋଧୀ ଦଳମାନଙ୍କୁ ଅନୁରୋଧ କରି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଲୋକସଭାରେ କହିଛନ୍ତି ଯେ ଗୃହର ସମସ୍ତ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବିଭାଗର ବ୍ୟୟମଞ୍ଜୁରୀ ବିଲ୍ ଓ ଆର୍ଥିକ ବିଲ୍ ଗୃହିତ କରାଇବାର କାର୍ଯ୍ୟକ୍ରମ ରହିଛି ସଂସଦ ବାହାରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ବ୍ୟାଙ୍କିଙ୍ଗ୍ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କଂଗ୍ରେସ ପଛଘୁଞ୍ଚା ଦେଉଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ତାଙ୍କ ଦଳ ଏହି ପ୍ରସଙ୍ଗରେ କିଭଳି ଉତ୍ତର ଚାହୁଁଛନ୍ତି ତାହା ଗୃହରେ ଜଣାଇବା ଆବଶ୍ୟକ ବୋଲି ସେ କହିଛନ୍ତି

ଆଜି ସକାଳେ ଶିଳ୍ଞଠାରେ ଆୟୋଜିତ ଏକ ଉହବରେ ରାଜ୍ୟପାଳ ଗଙ୍ଗା ପ୍ରସାଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ପୂର୍ବରୁ ରାଜ୍ୟପାଳ ଶ୍ରୀ ସାଙ୍ଗ୍ମାଙ୍କୁ ସରକାର ଗଠନପାଇଁ ନିମନ୍ତ୍ରଣ କରିଥିଲେ

ଅଗରତାଲାଠାରେ ଆଜି ବିଜେପିର ନବନିର୍ବାଚିତ ବିଧାୟକ ଏବଂ ସହଯୋଗୀ ପୁପୁଲ୍ ଫ୍ରଣ୍ଟ ଅଫ୍ ତ୍ରିପୁରାର ମିଳିତ ବୈଠକରେ ବିଜେପି ରାଜ୍ୟ ସଭାପତିଙ୍କୁ ସର୍ବସମ୍ମତ ଭାବେ ବିଧାୟକ ଦଳ ନେତାଭାବେ ନିର୍ବାଚିତ କରାଯାଇଛି ଜିସ୍ବଦେବ ବର୍ମନ୍ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ବୈଠକରେ ସ୍ଥିର କରାଯାଇଛି ଆସନ୍ତା ଶୁକ୍ରବାର ଦିନ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି ଏସ୍ସି ଇଡି ଆଇଏନ୍ଏକ୍ ମିଡିଆ ଅର୍ଥ ଠକେଇ ମାମଲାରେ କାର୍ତ୍ତୀ ଚିଦାୟମରଙ୍କ ପକ୍ଷରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ୍ଦାରୀ ଏଡ଼ାଇବାକୁ ଦାୟର ମାମଲାରେ ସୁପ୍ରିମ୍କୋର୍ଟ ଅନ୍ତରିଣ ରହିତାଦେଶ ଦେବାକୁ ମନାକରି ଦେଇଛନ୍ତି ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗିରଫ୍ଦାରୀ ଏଡ଼ାଇବାକୁ କାର୍ତ୍ତୀଙ୍କ ଦ୍ୱାରା ଆଗତ ଆଉଏକ ପିଟିସନ୍ର ଜବାବ ରଖିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି

ଅନ୍ୟ ପକ୍ଷରେ ଏକ ଦିଲ୍ଲୀ କୋର୍ଟ ଆଜି କାର୍ତ୍ତୀଙ୍କୁ ପୁଣି ତିନିଦିନ ପାଇଁ ପୁଲିସ୍ ହେପାଜତକୁ ପଠାଇ ଦେଇଛନ୍ତି ସିବିଆଇ ଆଜି ତାଙ୍କୁ କୋର୍ଟରେ ହାଜର କରାଇବା ପରେ ହାଜତ ମିଆଦ ବୃଦ୍ଧି କରିବାକୁ କୋର୍ଟକୁ ଅନୁରୋଧ କରିଥିଲା ଆର୍ଏସ୍ ପିଏନ୍ବି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ମହାଠକେଇ ପରେ କେନ୍ଦ୍ର ସରକାର ସମସ୍ତ ଜାତୀୟ କରଣ ବ୍ୟାଙ୍କ୍ଗୁଡ଼ିକୁ ନୋଟିସ୍ ଜାରି କରି ଅର୍ଥ ଠକେଇ ମାମଲାରେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ପଦକ୍ଷେପ ନେବାକୁ କହିଛନ୍ତି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବପ୍ରତାପ ସୁକ୍ଲା କହିଛନ୍ତି ବ୍ୟାଙ୍କ୍ମାନଙ୍କୁ ଠକେଇ ମାମଲାଠାରୁ ଦୂରେଇ ରହିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି

ପିଏନ୍ବି ସ୍କାମ୍ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ମହା ଠକେଇ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ୍ ମୁଖ୍ୟ ଚନ୍ଦା କୋଚର ଏବଂ ଆକ୍ସିସ୍ ବ୍ୟାଙ୍କ୍ ପରିଚାଳନା ନିର୍ଦ୍ଦେଶିକା ଶିଖା ଶର୍ମାଙ୍କୁ ପଚରାଉଚରା ପାଇଁ ପ୍ରଡ୍ ଇନ୍ଭେଷ୍ଟିଗେସନ୍ ଅଫିସ୍ ସମନ୍ କରିଥିଲା

ସଂପ୍ରତି ଶ୍ରୀଲଙ୍କା କାଣ୍ଡି ଜିଲ୍ଲାରେ ସଂଖ୍ୟାଲଘୁଙ୍କ ପ୍ରତି ଆକ୍ରମଣ ପରେ ଆଜି କ୍ୟାବିନେଟ୍ ବୈଠକରେ ଘଟଣା ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ ସେଥିପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି ନେଇ ନିଷ୍ପଭି ହୋଇଛି ସେଠାକାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସ୍ଚନା ଦିଆଯିବା ପରେ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ୍ ଓ ସେନା ମୁତୟନ ସହ ଶାନ୍ତିସ୍ଥାପନ ପାଇଁ ଉଦ୍ୟମ କରାଯାଉଛି

ଗତକାଲି ଚେନ୍ନାଇ କଲେଜରେ ଏମ୍ଜି ରାମଚନ୍ଦ୍ରନ୍ଙ୍କ ପ୍ରତିମ୍ଭର୍ତ୍ତି ଉନ୍ନୋଚନ କରିବା ଅବସରରେ ସେ ଏହା କହିଛନ୍ତି ଏମ୍ଜି ରାମଚନ୍ଦ୍ରନ୍ଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ ସେ ମନେପକାଇଥିଲେ

ପୁଲିସ୍ ସୂତ୍ରରୁ ପ୍ରକାଶ ରାଙ୍ଗହୋଲା ଅଞ୍ଚଳରେ ଏକ ଟ୍ରକ୍ ବିବାହ ଉତ୍ସବରେ ଯୋଗଦେବା ପାଇଁ ଏକ ଦଳକ୍ ନେଇ ଯାଉଥିବାବେଳେ ଭାବନଗର ରାଜକୋଟ ରାଜପଥରେ ଏକ ଡ୍ରେନ୍ରେ ଖସିପଡ଼ିଥିଲା

ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ କାରି ରହିଛି

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଶାରେ ଗଭୀର ଦ୍ୟଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୃ ସମବେଦନା ଜଣାଇଛନ୍ତି

ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ସେ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଚିତାକର୍ଷକ ଅଭିନୟ କରି ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଥିଲେ ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ହାପ୍ ଟିକେଟ୍ ଇସାରା ଜବ୍ଜବ୍ ଫୁଲଖିଲେ ପ୍ରିତ୍ ନା କାନେ ରିତ୍ ଆମ୍ନେ ସାମ୍ନେ ଉପ୍କାର୍ ଏବଂ ଇତେଫାକ୍ ଅନ୍ୟତମ

ଏହି ପଦକ ଜିତିବା ସହିତ ସେ ଭାରତକୁ ପଦକ ତାଲିକାର ଶୀର୍ଷରେ ପହଞ୍ଚାଇଛନ୍ତି

ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡ଼ୁ ମାନୁ ଭାକେର୍ଙ୍କ ଅସାଧାରଣ ଉପଲବ୍ଧି ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଗ୍ରହରେ ବର୍ଣ୍ଣନା କରିଛନ୍ତି